ଏଥିପାଇଁ 'ସ୍ୱଚ୍ଛ ମହୋହବ' ନାମକ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ବିଭିନ୍ନ ରାଜ୍ୟ ଓ ସହରକୁ ପୁରସ୍କାରମାନ ପ୍ରଦାନ କରାଯିବ ପ୍ରଧାନମନ୍ତ୍ରୀ ବିଭିନ୍ନ ହିତାଧିକାରୀ ସ୍ୱଚ୍ଛାଗ୍ରହୀ ଓ ସଫେଇ କର୍ମଚାରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା କରିବେ

ଧର୍ମେନ୍ଦ୍ର ପ୍ରଧାନ ପ୍ରବାସୀ ଶ୍ରମିକଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବା ପାଇଁ ସରକାରଙ୍କ ସହ ଭାଗିଦାର ହେବା ଲାଗି କେନ୍ଦ୍ର ଇସ୍କାତ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍କାତ୍ ଉଦ୍ୟୋଗକୁ ଆହ୍ପାନ ଦେଇଛନ୍ତି ଆତ୍ମ ନିର୍ଭର ଭାରତ ଆବାସ ନିର୍ମାଣ ଓ ଉଡ଼ାଣ ଉଦ୍ୟୋଗରେ ଇସ୍କାତ ଉଦ୍ୟୋଗର ସହଯୋଗ ଶୀର୍ଷକ ଏକ ଓ୍ବେବିନାରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସେ ଏହା କହିଛନ୍ତି ଭାରତୀୟ ଶିଳ୍ପ ବଶିକ ସଂଘ ସହଯୋଗରେ ଇସ୍କାତ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ୱେବିନାରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆବାସ ଭବନ ନିର୍ମାଣ ସାଧାରଣ ନିର୍ମାଣ ଓ ଉଡ଼ାଣ ଉଦ୍ୟୋଗରେ ଦେଶରେ ଉତ୍ପାଦିତ ଇସ୍କାତର ବ୍ୟବହାର ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିବା ଶ୍ରୀ ପ୍ରଧାନ କହିଛନ୍ତି ପ୍ରବାସୀ ଶ୍ରମିକଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବା ଲାଗି ଆବାସ ଓ ସହରାଞ୍ଚଳ ବିକାଶ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯେଉଁ ଯୋଜନା କରିଛି ତାହାକୁ ସଫଳ କରିବା ପାଇଁ ରାଷ୍ଟ୍ରାୟତ ସଂସ୍ଥାଗୁଡ଼ିକ ସମେତ ଇସ୍କାତ ଉଦ୍ୟୋଗ ମଧ୍ୟ ଅଂଶିଦାର ଭିଭିରେ କାମ କରିବା ଉଚିତ୍ ଆତ୍ମ ନିର୍ଭର ଭାରତ ଦେଶର ପ୍ରତ୍ୟେକ ନାଗରିକଙ୍କୁ ମର୍ଯ୍ୟାଦା ଓ ଆତ୍ମ ସମ୍ମାନ ଯୋଗାଇ ଦେବାକୁ ଉଦ୍ଦିଷ୍ଟ ସେହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଇସ୍କାତ୍ ଉଦ୍ୟୋଗ ଆଗେଇ ଆସିବା ଉଚିତ୍ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଭାଷଣରୁ ଉଲ୍ଲେଖ କରି ସେ କହିଛନ୍ତି ଯେ ଦେଶରେ ବିଶ୍ୱସ୍ତରୀୟ ଭିଭିଭୂମି ନିର୍ମାଣ କରାଯିବ ଏଥିରେ ଉଦ୍ୟୋଗ ଜଗତ ଓ ଶିଳ୍ପ ବଣିକ ସଂଘ ସାମିଲ ହୋଇ ରୁପାୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ

ସେହି ଧାରାରେ ବିଶ୍ୱର ଦ୍ୱିତୀୟ ଇସ୍କାତ ଉତ୍ପାଦନକାରୀ ରାଷ୍ଟ୍ର ଭାରତ ଆବଶ୍ୟକ ପରିମାଣର ଇସ୍କାତ ଉତ୍ପାଦନ କରି ଘରୋଇ ଆବଶ୍ୟକତା ପୂରଣ କରିବା ବୋଲି ଶ୍ରୀ ପ୍ରଧାନ କହିଚ୍ଛନ୍ତି ସିଭିଲ୍ ସର୍ଭିସ୍ ନକ୍ଭୀ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଶାଳୟ ଦ୍ୱାରା ପରିଚାଳିତ 'ନୟି ଉଡ଼ାନ୍' ଯୋଜନା ଅଧୀନରେ ମାଗଣା କୋଟିଂ ସହାୟତାରେ ସିଭିଲ୍ ସର୍ଭିସ୍ ସକାଶେ ମନୋନୀତ ହୋଇଥିବା ଯୁବକମାନଙ୍କୁ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକ୍ଭୀ ସମ୍ମାନିତ କରିଛନ୍ତି

ମନ୍ତ୍ରୀ କହିଛନ୍ତି ସଂଖ୍ୟାଲଘ୍ର ବ୍ୟାପାର ମନ୍ତ୍ରଣାଳୟ କେନ୍ଦୀୟ ଲୋକ ସେବା ଆୟୋଗ ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତିଭାବାନ ଯୁବକମାନଙ୍କ ନିମନ୍ତେ ଏକ ବ୍ୟାପାର ସ୍ତରର କୋଚିଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି

ଫଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଗରିବ ବଞ୍ଚିତ ଦୁର୍ବଳ ବର୍ଗର ପିଲାମାନେ ଉପକୃତ ହୋଇପାରୁଛନ୍ତି

କୃଷି ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏ ସମ୍ପର୍କୀତ ଏକ ରିପୋର୍ଟରୁ ଏହି ସୂଚନା ମିଳିଛି

ଏହି ରପ୍ତାନୀ ଯୋଗୁଁ କୃଷି ଉତ୍ପାଦନ ଓ ଉତ୍ପାଦକତାରେ ମଧ୍ୟ ବୃଦ୍ଧି ଘଟିଛି

ଏପରିକି କରୋନା ମହାମାରୀ ଯୋଗୁଁ ଲକ୍ଡାଉନ୍ ପରିସ୍ଥିତିରେ ମଧ୍ୟ ଦେଶର ରପ୍ତାନୀ ଧାରା ଅବ୍ୟାହତ ରହିଥିଲା

ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ନିମନ୍ତେ କୃଷି କ୍ଷେତ୍ରରେ ଆତ୍ମନିର୍ଭର ହେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ କେତେକ ନିର୍ଦ୍ଧିଷ୍ଟ ସାମଗ୍ରୀର ରପ୍ତାନୀ ତଥା ଅନ୍ୟାନ୍ୟ ଯୋକ୍ତନା ହାତକୁ ନିଆଯାଇଛି ରପ୍ତାନୀ ବୃଦ୍ଧିରେ ସହାୟକ ହେବା ଲାଗି ଫୋରମମାନ ସୃଷ୍ଟି କରାଯାଇଛି ଏହି ଫୋରମ ଅଙ୍ଗୁର ଆମ୍ଘ କଦଳୀ ପିଆଜ ଚାଉଳ ସୋୟାବିନ ଡାଳିୟ ଓ ଫୁଲ ଚାଷ ଭଳି କୃଷି ଓ କୃଷିଚାତ ସାମଗ୍ରୀର ରପ୍ତାନୀ ଉପରେ ପ୍ରାଧାନ୍ୟ ଦେଇ ଯୋଜନା ପ୍ରସ୍ତୁତ କରୁଛି ତେବେ ଖାଇବା ତେଲ କାଜୁ ଫଳ ଓ ମସଲା ଆଦି ରପ୍ତାନୀ ବନ୍ଦ କରି ଏହାର ବିକଳ୍ପ ଦେଶରେ ଖୋଜିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି ବୋଲି ଏହି ରିପୋର୍ଟରେ ଦର୍ଶା ଯାଇଛି ସ୍ୱଦେଶୀ ଚ୍ୟାଲେଞ୍ଜ କେନ୍ଦ୍ର ଇଲେକ୍ରୋନିକ୍କୁ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ସ୍ପଦେଶୀ ମାଇକ୍ରୋ ପ୍ରୋସେସର ଚ୍ୟାଲେଞ୍ଜ ଆତ୍ମନିର୍ଭର ଭାରତ ନିର୍ମାଣ ନିମନ୍ତେ ନବାଚାର ସମାଧାନର ଶ୍ରଭାରମ୍ଭ କରିଛନ୍ତି ଦେଶରେ ଷ୍ଟାଟ ଅଫ୍ ନବାଚାର ଏବଂ ଅନୁସନ୍ଧାନ କାର୍ଯ୍ୟକୁ ଅଧିକ ସଶକ୍ତ କରିବା ସହ ଏ ଦିଗରେ ପ୍ରୋହାହନ ପ୍ରଦାନ ହେଉଛି ଏହି କାର୍ଯ୍ୟକ୍ମର ମ୍ରଖ୍ୟ ଉଦ୍ଦେଶ୍ୟ ଏହି ଅବସରରେ ଶ୍ରୀ ପ୍ରସାଦ କହିଛନ୍ତି ଆତ୍ମ ନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବା ଦିଗରେ ଏହା ଏକ ବଳିଷ୍ଣ ପଦକ୍ଷେପ ଏହି ଯୋଜନା ଦ୍ୱାରା ଆମଦାନୀ ଉପରେ ନିର୍ଭରଶୀଳତା ହାସ ପାଇବ ଫଳରେ ନିଜସ୍ୱ ଞ୍ଜାନକୌଶଳରେ ନିର୍ମିତ ଏହି ସାମଗ୍ରୀ ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମକୁ ସାକାର କରିବାରେ ସହାୟକ ହେବ ଏହି ଚ୍ୟାଲେଞ୍ଜ ଲାଗି ଗତକାଲିଠାରୁ ମାଇ ଗଭ୍ ପୋର୍ଟାଲ୍ ମାଧ୍ୟମରେ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି

କୋଭିଡ ଷ୍ଟାଟସ୍ କୋଭିଡ ସଂକ୍ରମଣରୁ ଗତକାଲି ଦେଶରେ ସର୍ବାଧିକ ସଂଖ୍ୟକ ସଂକ୍ରମିତ ଲୋକ ଆରୋଗ୍ୟଲାଭ କରିବା ସହ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି

ଭାରତ ଏହାର ନମୂନା ପରୀକ୍ଷା କ୍ଷମତା ବୃଦ୍ଧିକରିବାକୁ ପ୍ରୟାସ ଜାରି ରଖିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନମ୍ବନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିହା ରଣକୌଶଳ ଯୋଗୁଁ ଏହି ସଫଳତା ହାସଲ କରାଯାଇଛି